ଏହି ପ୍ରତିନିଧି ଦଳରେ କେନ୍ଦ୍ର ସରକାରଙ୍କ ବିଭିନୁ ବିଭାଗର ବରିଷ୍ ଅଧିକାରୀମାନେ ଆସୁଛନ୍ତି ଓଡିଶା ଗସ୍ତ ଅବସରରେ ସେମାନେ ରାଜ୍ୟ ସରକାରଙ୍କ ବରିଷ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ମ ରହିଛି

ସେମାନେ ପ୍ରଭାବିତ ଅଞ୍ଞଳରେ ବିଦ୍ୟୁତ ବ୍ୟବସ୍ଷାର ପୁନଃ ସଂଯୋଗୀକରଣ କାର୍ଯ୍ୟକୁ ଅଗ୍ରାଧକାର ଦେଉଛନ୍ତି

ଉଭିଦ ଉଦ୍ୟାନ କୟଦେବ ବାଟିକା ପ୍ରାଶୀ ଉଦ୍ୟାନ ନନକାନନ ଓ ଏକାମ୍ର କାନନ ଆଦି ପୁଶି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି

ସେହିପରି ଆସନ୍ତାକାଲିଠାରୁ ଜୟଦେବ ବଟିକା ଖୋଲିବାକୁ ନିଷ୍ବଉି ହୋଇଛି

ଏହି ଜିଲ୍ଲଗୁଡ଼ିକରେ ବିତରକମାନେ ମଧ୍ଧ କାର୍ଯ୍ୟକ୍ଷମ ଅଛନ୍ତି ବୋଲି କେନ୍ଦ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ଟ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସେ କହିଛନ୍ତି ଯେ ପର୍ଯ୍ୟାପ୍ତ ପରିମାଣର କିରୋଶିନ ମଧ୍ଧ ମହକୁଦ ରହିଛି

ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ଅଞ୍ଚଳର ପ୍ରଭାବିତ ବସ୍ତି ବାସିନ୍ଦାଙ୍କୁ ସହାୟତା ଦେବାକୁ ସ୍ୱତନ୍ତ ରିଲିଫ୍ କମିଶନର ଖୋର୍ବ୍ଧା ଜିଲ୍ଲପାଳଙ୍କୁ ଏ ସଂପର୍କରେ ଚିଠି ଲେଖୃଛନ୍ତି

ବର୍ଉମାନ କେବଳ ରାସନ କାର୍ଡ ଥିବା ବ୍ୟକ୍ତିଙ୍କୁ ରିଲିପ୍ ଦିଆଯାଉଛି

ଭୁବନେଶ୍ୱର ଓ ପୁରୀରେ ଥିବା ଅବଶିଷ୍ ଶାଖାଗୁଡିକ ଆସନ୍ତା ଦୁଇଦିନ ମଧ୍ଧରେ ଖୋଲିଯିବ ବୋଲି ଏସବିଆଇ ପକ୍ଷରୁ କୁହାଯାଉଛି

ଏସବିଆଇର ସମସ୍ତ ଗ୍ରାହକମାନେ କରୁରୀକାଳୀନ ଭିଭିରେ ଖୋଲା ରହିଥିବା ସବୁ ଶାଖାରେ କମା ଉଠାଶ ଏବଂ ଅନ୍ୟାନ୍ୟ ସେବା ଭଳି କାରବାର କରିପାରିବେ

ଟ୍ରିବ୍ୟୁନାଲ୍ ଶୁଶାଶି କରି ଅନ୍ତରୀଶ ରାୟ ଦେବାର ଥିଲା

ଏହା ଦ୍ୱାରା ଓଡ଼ିଶାରେ ଅଣ ମୌସ୍କୁମୀ ସମୟରେ ଜଳସଂକଟ ଦେଖାଯିବା ସହ ଜଳସେଚନରେ ମଧ୍ୟ ବାଧା ଉପୁଜିବ ଏହାକୁ ଭାଙ୍ଗିବା ତଥା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ଓଡ଼ିଶା ପକ୍ଷରୁ ଟ୍ରିବ୍ୟନାଲ୍ରେ ଆବେଦନ କରାଯାଇଥିଲା

ସେମାନଙ୍କ ଅବସ୍ତା ସ୍ଥିର ରହିଛି